ଆମ ସମ୍ଭାଦଦାତା ଜଣାଇଛନ୍ତି କୋଭିଡ୍ ସଂକ୍ରମଣ ଯୋଗୁଁ ଦେଶ ଏକ ଅତି ସଂକଟଜନକ ପରିସ୍ଥିତି ଦେଇ ଗତି କରୁଛି ଏହି ପରିସ୍ଥିତିର ଫଳପ୍ରଦ ମୁକାବିଲା ପାଇଁ ସରକାର ପରୀକ୍ଷା ଚିହ୍ନଟ ଓ ଚିକିିି୍ସା ରଣକୌଶଳ ଗ୍ରହଣ କରିଛନ୍ତି ଏହାଦ୍ୱାରା ସଂକ୍ରମିତମାନଙ୍କୁ ଶୀଘ୍ର ଚିହ୍ନଟ କରାଯାଇ ଭ୍ରତାଣୁ ସଂକ୍ରମଣକୁ ରୋକାଯାଇ ପାରୁଛି କୋଭିଡ୍ ନାଇଷ୍ଟିନ୍ ନମୁନା ପରୀକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ପାଇଁ ଦେଶରେ ପରୀକ୍ଷା ପାଇଁ ଆବଶ୍ୟକ ସରଞ୍ଜାମଗୁଡ଼ିକର ଉତ୍ପାଦନ କରିବାକୁ ସରକାର ଦେଶୀୟ କମ୍ପାନୀମାନଙ୍କୁ ଉସ୍ଥାହିତ କରି ଆସୁଛନ୍ତି

ଆଇସିଏମ୍ଆର୍ ପ୍ରତିଦିନ ନୂଆ ନୂଆ ପରୀକ୍ଷାଗାରଗୁଡ଼ିକୁ ନମୁନା ପରୀକ୍ଷା ଲାଗି ଅନୁମତି ଦେଉଛି

ଭାରତ ଉଚ୍ଚମାନର ଶସ୍ତା ମୂଲ୍ୟରେ ଉପଲହ୍ଧ ପରୀକ୍ଷା ସରଞ୍ଜାମ ଉତ୍ପାଦନ କରୁଛି ଏହାଦ୍ୱାରା ନିର୍ଦ୍ଧାରିତ ସମୟ ମଧ୍ୟରେ ଲକ୍ଷ ଲକ୍ଷ ପରୀକ୍ଷା ସରଞ୍ଜାମ ଶସ୍ତାରେ ଉତ୍ପାଦନ ହୋଇପାରୁଛି ଏଗୁଡ଼ିକୁ ଆମଦାନୀ କରିବା ବାବଦରେ ବହୁତ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ୁଥିଲା ତେବେ ଏତେସବୁ ସୁବିଧା ମଧ୍ୟରେ ଭାରତ ଭଳି ଏକ ବିଶାଳ ଦେଶରେ ସମସ୍ତଙ୍କ ପାଇଁ ନମୁନା ପରୀକ୍ଷା ଏକ ବଡ଼ ଚ୍ୟାଲେଞ୍ଜ ଭାବେ ଦେଖାଦେଇଛି ଦେଶର ବିଭିନ୍ନ ଭାଗରେ ନମୁନା ପରୀକ୍ଷା ପାଇଁ ବ୍ୟବସ୍ଥା କରିବା ଲାଗି ଅତିରିକ୍ତ ପରୀକ୍ଷା ପଦ୍ଧତି ଗୁଡ଼ିକର ବ୍ୟବହାର ସକାଶେ ଆଇସିଏମ୍ଆର୍ ସୁପାରିଶ କରିଛି ସେଣ୍ଟର ଷ୍ଟେପସ୍ କେନ୍ଦ୍ର ସରକାର କୋଭିଡ୍ ନାଇଷ୍ଟିନ୍ ସଂକ୍ରମଣ କ୍ଷେତ୍ରରେ ଅଧିକରୁ ଅଧିକ ପରୀକ୍ଷା କରିବା ସଂକ୍ରମିତମାନଙ୍କ ସଂସ୍ୱର୍ଶରେ ଆସିଥିବା ଲୋକମାନଙ୍କୁ ଶୀଘ୍ର ଚିହ୍ନଟ କରିବା ଓ ଠିକ୍ ସମୟରେ ସେମାନଙ୍କର ଚିକିତ୍ସା କରିବା ପ୍ରତି ଗୁରୁତ୍ୱାରୋପ କରିଛନ୍ତି କେନ୍ଦ୍ର ସରକାର ମଧ୍ୟ ରାଜ୍ୟଗୁଡ଼ିକୁ ସେମାନଙ୍କର ପରୀକ୍ଷାଗାର ଗୁଡ଼ିକର ସଂଖ୍ୟା ବୃଦ୍ଧି କରିବା ଦିଗରେ ସହାୟତା କରୁଛନ୍ତି ଏହା ଯୋଗୁଁ ଦେଶରେ ସଂକ୍ରମିତମାନଙ୍କ ସଂଖ୍ୟା କମ୍ କରାଯାଇ ପାରୁଛି

ମନ୍ତ୍ରଣାଳୟ କହିଛି ଦିଲ୍ଲୀରେ ନମୁନା ପରୀକ୍ଷା ବହୁଗୁଣରେ ବୃଦ୍ଧି ପାଇଛି

ରସାୟନ ଓ ସାର ମନ୍ତ୍ରୀ ଡିବି ଶ୍ରଦାନନ୍ଦ ଗୌଡ଼ା କହିଛନ୍ତି ରାଜ୍ୟ ସରକାରଗୁଡ଼ିକ ସହ ବିଚାର ବିମର୍ଶ କରାଯାଇ ପ୍ରଚୁର ପରିମାଣର ସାର ମହକୁଦ୍ କରି ରଖାଯାଇଛି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଆଜି ନୂଆଦିଲ୍ଲୀରେ ଶ୍ରୀ ଗୌଡ଼ାଙ୍କୁ ସାକ୍ଷାତ କରିଥିଲେ ମଧ୍ୟପ୍ରଦେଶ ପାଇଁ ପ୍ରଚୁର ପରିମାଣର ୟୁରିଆ ମହଜୁଦ୍ ରହିଥିବା ବିଷୟରେ ମନ୍ତ୍ରୀ ତାଙ୍କୁ ଜଣାଇଛନ୍ତି ଶ୍ରୀ ଚୌହାନ୍ କହିଛନ୍ତି ଯଦିଓ ରାଜ୍ୟରେ ଏ ପର୍ଯ୍ୟନ୍ତ ୟୁରିଆର ଅଭାବ ଦେଖା ଦେଇନାହିଁ ଚଳିତ ବର୍ଷା ରତୁରେ ଅଧିକ ମୌସୁମୀ ବର୍ଷା ହେବା ଯୋଗୁଁ ୟୁରିଆର ଚାହିଦା ବୃଦ୍ଧି ପାଇଛି

ରାଜ୍ୟକୁ ଅତିରିକ୍ତ ୟୁରିଆ ଯୋଗାଇବାକୁ ସେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି ମଧ୍ୟପ୍ରଦେଶକୁ ପର୍ଯ୍ୟାପ୍ତ ୟୁରିଆ ଯୋଗାଇ ଦେବା ସକାଶେ ମନ୍ତ୍ରୀ ପ୍ରତିଶ୍ରତି ଦେଇଛନ୍ତି ସାର ବିଭାଗ ପରିସ୍ଥିତି ଉପରେ ତୀକ୍ଷ୍ମ ନଜର ରଖିଛି ଓ ଖରିଫ୍ ରତୁରେ କୁଷକମାନଙ୍କର ୟୁରିଆ ଚାହିଦାର ପୂରଣ ପାଇଁ ପ୍ରଚୁର ପରିମାଣର ୟୁରିଆ ଯୋଗାଇବାକୁ ପ୍ରତିଶ୍ରତି ଦେଇଛି ଶ୍ରୀ ଗୌଡ଼ା କହିଛନ୍ତି ଶସ୍ତା ମୂଲ୍ୟରେ କୃଷକମାନଙ୍କୁ ସାର ଯୋଗାଇ ଦେବାକୁ ସରକାର ବ୍ୟବସ୍ଥା କରୁଛନ୍ତି ଡୋଭାଲ୍ ୱାଙ୍ଗ୍ ୟି ଟକ୍ ଜାତୀୟ ନିରାପତ୍ତା ଉପଦେଷ୍ଟା ଅଜିତ୍ ଡୋଭାଲ୍ ଓ ଚୀନ୍ ବୈଦେଶିକ ମନ୍ତ୍ରୀ ୱାଙ୍ଗ୍ ୟି ଗତକାଲି ଟେଲିଫୋନ୍ ଯୋଗେ ସୀମା ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି ଦୁଇ ଦେଶର ସ୍ୱତନ୍ତ୍ର ପ୍ରତିନିଧି ଦ୍ୱୟଙ୍କ ମଧ୍ୟରେ ଖୋଲାଖୋଲି ତଥା ପୁଙ୍ଖାନୁପୁଙ୍ଖ କଥାବାର୍ତ୍ତା ହୋଇଛି ଭାରତ ଚୀନ୍ ସୀମା ଅଞ୍ଚଳର ପଶ୍ଚିମ ସେକୁର ଘଟଣା ଉପରେ ସେମାନେ ପୁଙ୍ଗାନୁପୁଙ୍ଗ ଆଲୋଚନା କରିଛନ୍ତି ବୈଦେଶିକ ମନ୍ତ୍ରଣାଳୟ କହିଛି ଭାରତ ଓ ଚୀନ୍ ମଧ୍ୟରେ ଦ୍ୱିପକ୍ଷିୟ ସମ୍ପର୍କ ବୃଦ୍ଧି ପାଇଁ ସୀମା ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ବଜାୟ ରହିବା ଅତ୍ୟନ୍ତ ଜରୁରୀ ବୋଲି ଉଭୟ ଦେଶର ନେତୃବ୍ଦଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ସହମତି ଅନୁସାରେ ଉଭୟ ପକ୍ଷ କାର୍ଯ୍ୟ କରିବା ଉଚିତ୍ ବୋଲି ସେମାନେ ଏକମତ ହୋଇଛନ୍ତି ଦୁଇ ପକ୍ଷ ମଧ୍ୟରେ ମତପାର୍ଥକ୍ୟ ଯେପରି ବିବାଦର ରୂପ ନ ନିଏ ତାହା ନିଶ୍ଚିତ କରିବାକୁ ସେମାନେ ଏକମତ ହୋଇଛନ୍ତି ଏଥିପାଇଁ ପ୍ରକୃତ ନିୟନ୍ତ୍ରଣ ରେଖାଠାରେ ଯେତେ ଶୀଘ୍ର ସମ୍ଭବ ସୈନ୍ୟ ଅପସାରଣ ଓ ସୀମାରେ ଉତ୍ତେଜନା ହ୍ରାସ ଅତ୍ୟନ୍ତ ଅପରିହାର୍ଯ୍ୟ ଏହାଦ୍ୱାରା ସୀମା ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ଫେରି ଆସିବ ବୋଲି ଉଭୟ ପ୍ରତିନିଧି ମତବ୍ୟକ୍ତ କରିଛନ୍ତି ଏ କ୍ଷେତ୍ରରେ ବର୍ତ୍ତମାନ ଚାଲିଥିବା ସୈନ୍ୟ ଅପସାରଣକୁ ତ୍ୱରାନ୍ଧିତ କରିବାକୁ ସେମାନେ ମତବ୍ୟକ୍ତ କରିଛନ୍ତି ତା ଛଡ଼ା ଭାରତ ଚୀନ୍ ସୀମା ଅଞ୍ଚଳରେ ପର୍ଯ୍ୟାୟ କ୍ରମେ ଉତ୍ତେଜନା ହ୍ରାସକୁ ନିଶ୍ଚିତ କରାଯିବା ପାଇଁ ଉଭୟ ପକ୍ଷ ପ୍ରକୃତ ନିୟନ୍ତ୍ରଣ ରେଖାକୁ କଡ଼ାକଡ଼ି ଭାବେ ସମ୍ମାନ ପ୍ରଦର୍ଶନ କରିବାକୁ ସେମାନେ ଦୋହରାଇବା ସହ ସ୍ଥିତାବସ୍ଥା ଉପରେ କୌଣସି ଏକତରଫା ପଦକ୍ଷେପ ନ ନେବା ଓ ଭବିଷ୍ୟତରେ ଏଭଳି କୌଣସି ଘଟଣା ନ ଘଟିବା ପାଇଁ ସଜାଗ ରହିବାକୁ ଉଭୟ ପ୍ରତିନିଧି ମତବ୍ୟକ୍ତ କରିଛନ୍ତି ଉଭୟ ଦେଶର ସାମରିକ ଓ କ୍ରଟନୈତିକ ଅଫିସରମାନଙ୍କ ମଧ୍ୟରେ ଆଲୋଚନା କାରି ରହିବା ପାଇଁ ସ୍ୱତନ୍ତ୍ର ପ୍ରତିନିଧି ଦ୍ୱୟ ଏକମତ ହୋଇଛନ୍ତି ଭାରତ ଚୀନ୍ ସୀମାରେ ବାର୍ତ୍ତାଳାପ ଓ ସମନ୍ଧୟ କରିଆରେ କାର୍ଯ୍ୟ କରିବାକୁ ସେମାନେ ମତବ୍ୟକ୍ତ କରିଛନ୍ତି ଦୁଇ ଦେଶର ସ୍ୱତନ୍ତ୍ର ପ୍ରତିନିଧି ଦ୍ୱୟ ଶାନ୍ତି ଓ ସ୍ଥିରତା ପାଇଁ ସେମାନଙ୍କ ମଧ୍ୟରେ ବାର୍ତ୍ତାଳାପ ଜାରି ରଖିବାକୁ ସହମତିରେ ଉପନିତ ହୋଇଛନ୍ତି ଏହି କଥାବାର୍ତ୍ତା ଉଭୟ ପକ୍ଷ ମଧ୍ୟରେ ସ୍ୱାକ୍ଷରିତ ଦ୍ୱିପକ୍ଷିୟ ରାଜିନାମା ଭିତ୍ତିରେ ହେବ

ଜାତୀୟ ରାଜପଥ ଗୁଡ଼ିକର ସମୀକ୍ଷା କରି ସେଗୁଡ଼ିକର ଶ୍ରେଣୀ ବିଭାଗ କରାଯିବା ଦ୍ୱାରା ଆବଶ୍ୟକ ସ୍ଥଳେ ସେଗୁଡ଼ିକରେ ସୁଧାର ଅଶାଯାଇପାରିବ ଓ ଏହାଦ୍ୱାରା ରାଜପଥ ଗୁଡ଼ିକରେ ଚଳାଚଳ କରୁଥିବା କ୍ଷାନବାହନ ଗୁଡ଼ିକ ପାଇଁ ଅସୁବିଧା ଦୂର ହେବ ଏହି ସମୀକ୍ଷା ଆନ୍ତର୍ଜାତିକ ସ୍ତରରେ ବ୍ୟବହାର ହେଉଥିବା ବିଭିନ୍ନ ବ୍ୟବସ୍ଥା ଉପରେ ଭିଭି କରି କରାଯିବ ଓ ଭାରତ ପାଇଁ ସେଗୁଡ଼ିକ କେତେଦୂର ପ୍ରଜ୍ଜୁଯ୍ୟ ତାହା ମଧ୍ୟ ଦେଖିବାକୁ ପଡ଼ିବ ସମୀକ୍ଷାକୁ ମୁଖ୍ୟତଃ ତିନୋଟି ପରିମେୟକୁ ଭିତ୍ତି କରି କରାଯିବ ସେଗୁଡ଼ିକ ହେଲା ରାଜପଥଗୁଡ଼ିକର କାର୍ଯ୍ୟ ଦକ୍ଷତା ରାଜପଥଗୁଡ଼ିକର ସୁରକ୍ଷା ବ୍ୟବସ୍ଥା ଓ ରାଜପଥଗୁଡ଼ିକରେ ଉପଲହ୍ଧ ସୁବିଧା ଏହି ସମୀକ୍ଷାର ଫଳାଫଳ ଅନୁସାରେ ଏନ୍ଏଚ୍ଏଆଇ ଏକ ବ୍ୟାପକ ବିଶ୍ଳେଷଣ କରି ମୋଟାମୋଟି ସେବାରେ ଉନ୍ନତି ଆଣିବା ପାଇଁ ସୁଧାର ମୂଳକ ପଦକ୍ଷେପ ଗ୍ରହଣ କରିବ ସମୀକ୍ଷା ସମୟରେ ଯାନବାହନଗୁଡ଼ିକର ଗତି ଟୋଲପ୍ଲାଜ୍ଜାଗୁଡ଼ିକରେ ଲାଗୁଥିବା ସମୟ ରାଜପଥଗୁଡ଼ିକରେ ଲଗାଯାଇଥିବା ସଂକେତ ସଡ଼କଗୁଡ଼ିକରେ ଦିଆଯାଇଥିବା ଚିହ୍ନ ଓ ରାଜପଥଗୁଡ଼ିକର ଦୁର୍ଘଟଣା ହାର ଆଦିକୁ ବିବେଚନା କରାଯିବ ପ୍ରତ୍ୟେକ କରିଡ଼ରକୁ ଯେତିକି ଅଙ୍କ ମିଳିବ ତାହା ଅନୁସାରେ ସେଗୁଡ଼ିକରେ କ'ଣ ସବୁ ପଦକ୍ଷେପ ଗ୍ରହଣ କରାଯିବା ସେ ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯିବ ଦିଲ୍ଲୀ ଏଲ୍ଜି ଦିଲ୍ଲୀ ଉପରାଜ୍ୟପାଳ ଅନୀଲ ବୈଜଲ ଜାତୀୟ ରାଜଧାନୀ ଅଞ୍ଚଳରେ କୋଭିଡ୍ ନାଇଷ୍ଟିନ୍ ମୃତ୍ୟୁ ହାର କମ୍ କରିବା ଲାଗି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ଶ୍ରୀ ବୈଜଳ ଆଜି ରାଜ୍ୟର ସ୍ୱାସ୍ଥ୍ୟ ମୌଳିକ ଢାଞ୍ଚା ମାନବ ସମ୍ଭଳ ଓ କୋଭିଡ୍ ନାଇଷ୍ଟିନ୍ର ମୁକାବିଲାରେ ରାଜ୍ୟର କାର୍ଯ୍ୟ ସମ୍ପାଦନାର ସମୀକ୍ଷା କରିଥିଲେ ରୋଗୀମାନଙ୍କର ଜୀବନରକ୍ଷା କରିବା ପାଇଁ ମୂଲ୍ୟବାନ ସମୟର ଗୁରୁତ୍ୱ ବିଷୟରେ ଶ୍ରୀ ବୈଜଲ ଉଲ୍ଲେଖ କରିଥିଲେ

ଏକ ରିପୋର୍ଟ ଅନୁସାରେ ଡବ୍ଲ୍ୟଏଚ୍ଓ ର ସଂକ୍ରମଣ ରୋକିବା ଓ ନିୟନ୍ତ୍ରଣ ବିଭାଗର ବୈଷୟିକ ମୁଖ୍ୟ ଡକୁର ବେନେଡେଟ୍ଟା ଆଲେଗ୍ରାଞ୍ଜି ଏହି ବିବୃଭି ଦେଇଛନ୍ତି

ଗବେଷକମାନେ କୋଭିଡ୍ ନାଇଷ୍ଟିନ୍ ସଂକ୍ରମଣ ବ୍ୟାପିବା ସଂକ୍ରାନ୍ତରେ ଡବ୍ଲ୍ୟଏଚ୍ଓ ଏହାର ସୁପାରିଶଗୁଡ଼ିକ ସଂଶୋଧନ କରିବାକୁ ମତବ୍ୟକ୍ତ କରିଥିଲେ